ଦିଆଯାଇଥିବା ସମୟରେ ହିଁ ବିଦ୍ୟାର୍ଥୀ ଆସି ନାମ ଲେଖାଇବେ ତେବେ ଧାର୍ଯ୍ୟ ସମୟ ପୂର୍ବରୁ ଆସି ଗହଳି ନ କରିବାକୁ ବିଦ୍ୟାର୍ଥୀଙ୍କୁ ପରାମର୍ଶ ଦିଆଯିବ ବିଦ୍ୟାର୍ଥୀଙ୍କୁ ପୂଥକ ଭାବେ ନାମଲେଖାପାଇଁ ସମୟ ଦିଆଯିବ

ସେହିପରି ଛାତ୍ରଛାତ୍ରୀଙ୍କ ସହ କେବଳ କଣେ ଅଭିଭାବକ ଆସିପାରିବେ

ସେହିପରି ଜଗତ୍ସିଂହପୁର କଟକ ଢେଙ୍କାନାଳ ପୁରୀ ସୁନ୍ଦରଗଡ଼ ଏବଂ ଦେବଗଡ଼ର କିଛି ଅଞ୍ଞଳରେ ପ୍ରବଳ ବର୍ଷା ସମ୍ବନା ଥିବାରୁ ୟେଲୋ ଓାର୍ଶ୍ରିଂ ଜାରି କରାଯାଇଛି